ପିଏମ୍ ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ମର ଆଉ ଏକ ସଂସ୍କରଣରେ ଆଲୋଚନା କରିବେ

ଏହା ଏକ ବିଶେଷଧରଣର ଆଲୋଚନା କାର୍ଯ୍ୟକ୍ରମହେବ ଯେଉଁଥିରେ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନେ ପରୀକ୍ଷା ଓ ତତ୍ସମ୍ଧ୍ଧୀୟ ଚାପ ଉପରେ ଆଲୋଚନା କରିବେ ପ୍ରଥମଥର ପାଇଁ ସମଗ୍ର ଦେଶରୁ ଓ ବିଦେଶରେ ଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କ ମଧ୍ୟରେ ରୁଷ୍ ନାଇଜେରିଆ ଇରାନ ନେପାଳ ଦୋହା କୁଏତ୍ ସାଉଦି ଆରବ ଓ ସିଙ୍ଗାପୁରର ଭାରତୀୟ ଛାତ୍ରମାନେ ରହିଛନ୍ତି ଆକାଶବାଣୀରେ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରାଯିବ

ସମସ୍ତ ସରକାରୀ ଓ ସିବିଏସ୍ସି ସ୍କଲ୍ ତଥା ଉଚ୍ଚଶିକ୍ଷାନୃଷ୍ଣାନ ଓ କଲେଜରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଛି ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ସିବିଏସ୍ଇ ସ୍କୁଲ୍ରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପର୍ ଚର୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍ପତନ୍ତ୍ର ବ୍ୟବସ୍ଥା କରାଯାଇଛି

ପିଏମ୍ ଏନ୍ସିସି ରାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଶାନ୍ତିର ଦୂଢ଼ ସମର୍ଥକ କିନ୍ତୁ ଜାତୀୟ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ଏହା କେବେ ପଶ୍ଚାତପଦ ହେବ ନାହିଁ ଶ୍ରୀ ମୋଦି କହିଛନ୍ତି ଭାରତୀୟ ସେନା ବାହିନୀ ଦେଶର ଶତ୍ରମାନଙ୍କୁ ଠିକଣା ଯବାବ ଦେଉଛି ଚଳିତ ବର୍ଷର ନ୍ୟାସନାଲ୍ କ୍ୟାଡେଟ୍ କ୍ରଭସ୍ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ୍ର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଗତ ଚାରି ବର୍ଷ ଭିତରେ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍କଭିମାନ ନିଆଯାଇଛି ତ୍ରିମୁଖୀ ପରମାଣୁ ବ୍ୟବସ୍ଥାର ବିକାଶ କରିବାରେ ଭାରତ ଏବେ ବିଶ୍ୱର କିଛି ପ୍ରମୁଖ ଦେଶ ମଧ୍ୟରେ ସ୍ଥାନ ପାଇଛି ସେ କହିଛନ୍ତିଯେଉଁମାନେ ଦୁର୍ନୀତି ସହ ଲିପ୍ତ ସେମାନଙ୍କୁ ଛଡ଼ାଯିବ ନାହିଁ ଏନ୍ସିସି କ୍ୟାଡେଟସ୍ମାନଙ୍କୁ ସମସ୍ତ ପ୍ରକାରର ନକରାତ୍ମକ ଚିନ୍ତା ଧାରାରୁ ନିବୃତ ରହି ସ୍ୱୟଂ ଓ ଦେଶ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାମାନେ ଏବେ ଲଡ଼ୁଆ ପାଇଲଟ ଭାବେ ଭାରତୀୟ ବିମାନ ବାହିନୀରେ ଯୋଗ ଦେଉଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ସେ ଯୁବ ପିଢ଼ିକୁ ଆହ୍ୱାନ ଦେଇଛନ୍ତି

ସେନାର ତିନି ବାହିନୀ ସମେତ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ପ୍ରାଦେଶିକ ପୁଲିସ୍ ବାହିନୀର ଯବାନମାନେ ଏଥିରେ ଭାଗ ନେବେ

କାର୍ଯ୍ୟକ୍ରମ ଶେଷରେ ଲୋକପ୍ରିୟ ସଂଗୀତ ସାରେ ଜହାଁ ସେ ଅଚ୍ଛା ସହିତ ଏହି ଉତ୍ସବର ପରିସମାପ୍ତି ଘଟିବ

ଏଫ୍ଏମ୍ ବ୍ୟାଙ୍କସ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ସିଇଓମାନଙ୍କ ସହ ଏକ ବୈଠକରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମୀକ୍ଷା କରିବା ସହ ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଶିବା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି

ଏକ ସରକାରୀ ବିବୃତ୍ତି ଅନୁସାରେ ଅର୍ଥମନ୍ତ୍ରୀ ବ୍ୟାଙ୍କ ସମୃହକୁ ସେମାନଙ୍କର ବିଭୀୟ ସେବା ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି ଏହାଛଡ଼ା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ରଣ ଯୋଗାଣ ଉପରେ ଶ୍ରୀ ଗୋଏଲ୍ ଗୁରୁତ୍ୱାରୋପ କରିଛନ୍ତି ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କ ସହ ମଧ୍ୟ ଦୀର୍ଘସମୟ ଆଲୋଚନା କରି ସେମାନଙ୍କର ଆର୍ଥିକ ସ୍ଥିତି ଓ ଦେଶର ବିଭୀୟ ସ୍ଥିତି ସଂପର୍କରେ ମତ ବିନିମୟ କରିଥିଲେ ଶ୍ରୀ ଦାସ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ କୁମ୍ଭ କ୍ୟାବିନେଟ୍ ଉତ୍ତରପ୍ରଦେଶ ସରକାରର କ୍ୟାବିନେଟ୍ ବୈଠକ ଐତିହାସିକ ନଗରୀ ପ୍ରୟାଗରାଜ୍ରେ କ୍ୟୁମେଳା ସ୍ଥୁଳୀରେ ଆଜି ଅନୁଷ୍ଠିତ ହେବ ପ୍ରଥମଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକ ଲକ୍ଷ୍ମୌ ବାହାରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧ୍ୟକ୍ଷତା କରିବେ ସଂଗମ ନିକଟବର୍ତ୍ତୀ ପ୍ରୟାଗ୍ ମେଳା ପ୍ରାଧିକରଣ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଅକ୍ଷୟବଟ ଓ ସରସ୍ୱତୀ କୂପ ପରିଦର୍ଶନ କରିବେ ଟିଚର୍ସ ଆନାଉନ୍ନ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରଶାଳୟ ପକ୍ଷରୁ ଦେଶର ଉଚ୍ଚ ଶୈକ୍ଷିକ ପ୍ରତିଷ୍ଠାନଗ୍ରଡ଼ିକର କର୍ମକର୍ତ୍ତା ଏବଂ ପଦାଧିକାରୀମାନଙ୍କର ଭତ୍ତା ଏବଂ ସ୍ପତନ୍ତ୍ର ଭତ୍ତାରେ ସଂଶୋଧନ କରାଯାଇଛି ଏହା ଦ୍ୱାରା କେନ୍ଦୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର କୁଳପତି ଉପକୃଳପତି ରେଜିଷ୍ଟ୍ରାର ବିତ୍ତ ଅଧିକାରୀ ପରୀକ୍ଷା ନିୟନ୍ତ୍ରକ ଏବଂ ସମାନ ସ୍ତରରେ ଥିବା ଅନ୍ୟାନ୍ୟ ଅଧିକାରୀମାନଙ୍କର ଭତ୍ତାରେ ସଂଶୋଧନ ହେବ

ସଠିକ୍ ଖାଦ୍ୟ ସେବନ କରିବା ପାଇଁ ଲୋକକୁ ସଚେତନ କରାଇବାକୁ ଏହା ପାଳନ କରାଯାଉଥିଲା

ଆଜି ନୂଆଦିଲ୍ଲୀରେ ଏହାର ଗ୍ରାଣ୍ଡ ଫିନାଲେ ଆୟୋଜନ କରାଯାଇ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ ସିଟିଜେନ୍ସିପ୍ ବିଲ୍ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରୁଥିବା ଆସାମର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଏକ ବୈଠକ ଆଜି ଗୁଆହାଟୀଠାରେ ଅନୁଷ୍ଠିତ ହେବ ଆସାମ ଗଣପରିଷଦ ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଛି ଏଥିରେ ମେଘାଳୟ ଓ ମିଜୋରାମ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ ଇତିମଧ୍ୟରେ ସଂଯୁକ୍ତ ଜନତାଦଳ କହିଛି ଯେ ଏହି ବିଲ୍କୁ ରାଜ୍ୟସଭାରେ ବିରୋଧ କରାଯିବ ଦଳର ବରିଷ୍ଣ ନେତାମାନେ ଏ ସଂପର୍କରେ ଆସାମ ଗଣପରିଷଦର କର୍ମକର୍ତ୍ତାମାନଙ୍କୁ ଅବଗତ କରାଇଛନ୍ତି ଏହି ବିଲ୍ରେ ପଡ଼ୋଶୀ ବାଂଲାଦେଶ ସମେତ ବିଭିନ୍ନ ଦେଶରୁ ଭାରତକୁ ପଳାଇଆସୁଥିବା ସଂଖ୍ୟାଲଘୁମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳ ଗଣତାନ୍ତ୍ରିକ ମେଣ୍ଟ ନେଡାର ଆବାହକ ତଥା ଆସାମର ବରିଷ୍ଣ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଏହି ସଂଗଠନର କେତେକ ସଦସ୍ୟ ନାଗରିକ ସଂଶୋଧନ ବିଲ୍କୁ ବିରୋଧ କରୁଥିଲେ ମଧ୍ୟ ସଂଗଠନ ପ୍ରତି କୌଣସି ବିପଦ ନାହିଁ ପାକ୍ ଡେଲିଗେସନ୍ ପାକିସ୍ତାନର ଏକ ପ୍ରତିନିଧି ଦଳ ଆଜି ଜାମ୍ମୁ କାଶ୍ମୀରର ପକୁଲ୍ ଦୁଲ୍ କଳ ବିଦ୍ୟୁତ୍ ପ୍ରକଳ୍ପ ପରିଦର୍ଶନ କରିବେ ଏହି ଦଳ ନିମ୍ନ କଲ୍ନାଇ ରତଲ୍ ଓ ବଘ୍ଲିହାର୍ କଳବିଦ୍ୟୁତ୍ ପ୍ରକଳ୍ପ ଆସନ୍ତାକାଲି ବୁଲି ଦେଖିବେ

ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ସେଠାକାର ସିନ୍ଧୁ ନଦୀ ଆୟୁକ୍ତର ମୁଖ୍ୟ ସୟେଦ ମହମ୍ମଦ ମେହେର ଅଲ୍ଲୀ ସାହା ଏହି କଥାବାର୍ତ୍ତାରେ ଭାରତ ପକ୍ଷରୁ ସିନ୍ଧୁ ଆୟୁକ୍ତର ମୁଖ୍ୟ ପ୍ରଦୀପ କୁମାର ସକ୍ସେନା ନେତୃତ୍ୱ ନେବେ ଓ୍ତେଦର୍ ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ଓ କୁହୁଡ଼ି ଯୋଗୁଁ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ଏହା ସତ୍ତ୍ୱେ ଜାମ୍ଗୁ ଶ୍ରୀନଗର ଜାତୀୟ ରାଜପଥରେ ଅଟକି ରହିଥିବା ଯାନବାହନଗୁଡ଼ିକୁ ଅପସାରଣ କରିବା କାର୍ଯ୍ୟ ଚାଲିଛି

ପାଣିପାଗ ବିଭାଗ କହିଛି ଯେ ଦିନେ ଦୁଇଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଘଟିବ ଏବଂ ସ୍ଥିତିରେ ଉନ୍ନତି ଆସିବ ଆଫଗାନ୍ ପ୍ରେସିଡେଣ୍ଟ୍ ଆଫଗାନ ରାଷ୍ଟ୍ରପତି ଅସ୍ରଫ ଘନୀ କହିଛନ୍ତି ଯେ ତାଙ୍କ ସରକାର ସହିତ ତାଲିବାନ ନେତାମାନେ କଥାବାର୍ତ୍ତା କରିବାର ଆବଶ୍ୟକତା ରହିଛି ଦେଶରେ ଯେଉଁ ଶାନ୍ତି ପ୍ରକ୍ରିୟା ଚାଲିଛି ସେଥିରେ ତାଲିବାନ ସାମିଲ ହେବାର ଆବଶ୍ୟକତା ରହିଛି ତା' ନ ହେଲେ ଏହି ପ୍ରକ୍ରିୟା ବ୍ୟାହତ ହେବ ବୋଲି ଶ୍ରୀ ଘନୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ କହିଛନ୍ତି ଦେଶରେ ଯେଉଁ ଲଡ଼େଇ ଚାଲିଛି ସେଥିରେ ଦେଶବାସୀ ଓ ଦେଶର କ୍ଷତି ସିନା ଘଟୁଛି ଅନ୍ୟ କାହାର ଲାଭ ହେଉନାହିଁ ବୋଲି ସେ କହିଛନ୍ତି ୱିମେନ୍ କ୍ରିକେଟ୍ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ମାଉଣ୍ଟ୍ ମଙ୍ଗାନୁଇଠାରେ ନ୍ୟୁଜିଲାଣ୍ଡ୍ ଦଳକୁ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭେଟିବ